ଏହାଫଳରେ ମହାନଦୀ ଓ ତା'ର ଶାଖାନଦୀଗୁଡ଼ିକର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି

ଜିଲ୍ଲାର ଆଳି ରାଜକନିକା ଆଦି ତଳିଆ ଅଞ୍ଞଳରେ ସ୍ଥିତି ଅଧିକ ଜଟିଳ ହୋଇପଡ଼ିଛି

ଏ ଅବସରରେ ସେ ଜିଲ୍ଲାର ପୋଲିସ କୋରନା ଯୋବ୍ବାମାନଙ୍କ ସହ ମତ ବିନିମୟ କରି ତାଙ୍କ କାର୍ଯ୍ୟକୁ ପ୍ରଶଂସା କରିଥିଲେ

ଏହି ଅବସରରେ ଜାତୀୟ କ୍ରୀଡ଼ା ପୁରସ୍କାର ପ୍ରଦାନ କରାଯାଇଛି